ପିଏମ୍ ରିଭ୍ୟୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ ମୋଦୀ ଦେଶରେ କୋଭିଡ୍ ନାଇଷ୍ଟିନ୍ ସ୍ଥିତିର ସମୀକ୍ଷା କରିଛନ୍ତି ଦେଶର ବିଭିନ୍ନ ଭାଗରେ କୋଭିଡ୍ ନାଇଷ୍ଟିନ୍ ପରିସ୍ଥିତି ଓ ଏହାର ମୁକାବିଲା ପାଇଁ ପ୍ରସ୍ତୁତିର ପ୍ରଧାନମନ୍ତ୍ରୀ ସମୀକ୍ଷା କରିଛନ୍ତି ଶ୍ରୀ ମୋଦୀ ଲୋକମାନଙ୍କୁ ସଫାସୁତୁରା ରହିବା ଓ ଶାରିରୀକ ଦୂରତା ବଜାୟ ରଖିବା ଭଳି ନିୟମଗୁଡ଼ିକର କଡ଼ାକଡ଼ି ପାଳନ ପ୍ରତି ଗୁରୁତ୍ୱାରୋପ କରିଛନ୍ତି ସେ କହିଛନ୍ତି କୋଭିଡ୍ ନାଇଣ୍ଟିନ୍ ସଂକ୍ରାନ୍ତରେ ଅଧିକ ସଚେତନତା ସୃଷ୍ଟି କରାଯିବା ଆବଶ୍ୟକ ସଂକ୍ରମଣ ବ୍ୟାପିବାକୁ ରୋକିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି ସେ କହିଛନ୍ତି ଏ କ୍ଷେତ୍ରରେ କୌଣସି କୋହଳତାର ସ୍ଥାନ ନାହିଁ ଦିଲ୍ଲୀରେ କୋଭିଡ୍ ନାଇଷ୍ଟିନ୍ ସଂକ୍ରମଣ ସ୍ଥିତିକୁ ନିୟନ୍ତ୍ରଣ କରିବା ଲାଗି କେନ୍ଦ୍ର ସରକାର ରାଜ୍ୟ ସରକାର ଓ ସ୍ଥାନୀୟ ସ୍ୱୟତସଂସ୍ଥାଗୁଡ଼ିକର ସମ୍ମିଳିତ ଉଦ୍ୟମକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି ସମଗ୍ର ଜାତୀୟ ରାଜଧାନୀ ଅଞ୍ଚଳରେ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ଅନ୍ୟ ରାଜ୍ୟଗୁଡ଼ିକରେ ମଧ୍ୟ ଏହିଭଳି ଆଭିମୁଖ୍ୟ ଗ୍ରହଣ କରାଯିବାକୁ ଶ୍ରୀ ମୋଦୀ ନିର୍ଦ୍ଦେଶ ଦେଇଛନ୍ତି ଅହମ୍ମଦାବାଦରେ 'ଧନବନ୍ତୀରଥ' ମାଧ୍ୟମରେ କରାଯାଇଥିବା ତଦାରଖ ଓ ଚିକିହାର ସଫଳତା ବିଷୟରେ ଉଲ୍ଲେଖ କରି ଅନ୍ୟାନ୍ୟ ସ୍ଥାନଗୁଡ଼ିକରେ ଏଭଳି ପଦ୍ଧତି ଗ୍ରହଣ କରାଯିବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି ଅନ୍ୟ ଯେଉଁ ରାଜ୍ୟଗୁଡ଼ିକରେ ସଂକ୍ରମଣ ଅଧିକ ରହିଛି ସେହିସବୁ ରାଜ୍ୟଗୁଡ଼ିକୁ ଜାତୀୟ ସ୍ତରର ତଦାରଖ ଓ ଚିକିତ୍ସା ପଦ୍ଧତି ଯୋଗାଇ ଦେବା ପାଇଁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ଏହି ସମୀକ୍ଷା ବୈଠକରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ ନୀତିଆୟୋଗ ସଦସ୍ୟ କ୍ୟାବିନେଟ୍ ସଚିବ ଓ ବହୁ ବରିଷ୍ଣ କର୍ମକର୍ତ୍ତା ଅଂଶଗ୍ହଣ କରିଥିଲେ ଲୋକଷ୍ଟ କଣ୍ଟ୍ରୋଲ୍ କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମରଙ୍କ ନିର୍ଦ୍ଦେଶାନ୍ରସାରେ ପଙ୍ଗପାଳମାନଙ୍କୁ ଘଉଡ଼ାଇବା ପାଇଁ ଉଦ୍ୟମ ଜାରି ରହିଛି

ସେହି ଜିଲ୍ଲାଗୁଡ଼ିକ ମଧ୍ୟରେ ବାଡ଼ମେର ଜୈସଲମ ଯୋଧପୁର ବିକାନିର ଚୁରୁ ଝୁନୁଝୁନୁ ସିକର୍ ଓ କରାଉଲି ରହିଛି

ପଙ୍ଗପାଳମାନଙ୍କୁ ଘଉଡ଼ାଇବା ପାଇଁ ଆକାଶମାର୍ଗରୁ ଔଷଧ ସିଞ୍ଚନ ବ୍ୟବସ୍ଥାରେ ବୃଦ୍ଧି କରାଯାଇଛି

ଖାନତଲାସୀ କରାଯାଇଥିବା ସ୍ଥାନଗୁଡ଼ିକ ମଧ୍ୟରେ କିଛି ଟୁର୍ ଓ ଟ୍ରାଭେଲ୍ କମ୍ପାନୀ ଏବଂ ସେମାନଙ୍କର ଚାଟାର୍ଡ ଆକାଉଟାଣ୍ଟମାନଙ୍କର ବାସଗୃହ ଓ କାର୍ଯ୍ୟାଳୟ ରହିଛି

ବୈଦେଶିକ ବିନିମୟ ମୁଦ୍ରା ପରିଚାଳନା ଆଇନ୍ ଅନୁସାରେ ଏହି ଖାନତଲାସୀ କରାଯାଇଛି ସେହି ଟୁର୍ ଓ ଟ୍ରାଭେଲ୍ କମ୍ପାନୀଗୁଡ଼ିକ ବିରୂଦ୍ଧରେ ବେଆଇନ୍ ବୈଦେଶିକ ବିନିମୟ ମ୍ରଦ୍ କାରବାରର ଅଭିଯୋଗ ରହିଥିଲା କିଛି ଗୁପ୍ତ ସୂଚନାକୁ ଭିତ୍ତି କରି ତଦନ୍ତ କାର୍ଯ୍ୟ ଆରମ୍ଭ କରାଯାଇଥିଲା ସେହି କମ୍ପାନୀମାନେ ବିଦେଶୀ ନାଗରିକମାନଙ୍କୁ ଇ ଭିଜା ସେବା ପ୍ରଦାନ କରିବା ନାମରେ ବେଆଇନ୍ ବୈଦେଶିକ ବିନିମୟ ମୁଦ୍ କାରବାରରେ ଲିପ୍ତ ଥିବାର ଅଭିଯୋଗ ରହିଥିଲା

ସେହି ଦୁଇ କମ୍ପାନୀ ଭାରତ ସରକାରଙ୍କଠାରୁ କୌଣସି ଅନୁମତି ପାଇବା ବିନା ବିଦେଶୀ ନାଗରିକମାନଙ୍କୁ ଇ ଭିଜା ପ୍ରଦାନ କରିଥିଲେ ସେହି କମ୍ପାନୀଗୁଡ଼ିକ ମଧ୍ୟ ବହୁ ମୂଲ୍ୟ ଟଙ୍କାର ସନ୍ଦେହ ଜନକ କାରବାର ସହ ସମ୍ପକ୍ତ ଥିଲେ ସେଗୁଡ଼ିକ ପାଖରୁ ହିସାବ ବର୍ହିଭ୍ତ ନଗଦ ଟଙ୍କା ମିଳିବା ପରେ ସେମାନଙ୍କର କାର୍ଯ୍ୟକଳାପ ଉପରେ ସନ୍ଦେହ ଦୂଢ଼ଭୂତ ହୋଇଛି ଓ ସେହି କମ୍ପାନୀମାନେ ବୈଧାନିକ ନିୟମର ଗୁରୁତର ଲଙ୍ଘନ କରିଥିବାର ପ୍ରତୀୟମାନ ହୋଇଛି

କରୋନା ସଂକ୍ରମିତମାନଙ୍କ ସଂଖ୍ୟା ଦୃଷ୍ଟିରୁ ମହାରାଷ୍ଟ୍ର ଶୀର୍ଷସ୍ଥାନରେ ଥିବାବେଳେ ତାହାପରକୁ ଦିଲ୍ଲୀ ଓ ତାମିଲନାଡୁ ରହିଛି

ଗୋଟିଏ ଦିନ ଭିତରେ ଏତେ ସଂଖ୍ୟକ ଲୋକ ସଂକ୍ରମିତ ହେବା କୋଭିଡ୍ ସଫକ୍ମଣ ହେବା ଦିନଠାର୍ ଏହା ହେଉଛି ପ୍ରଥମ ଘଟଣା

ଆଇସିଏମ୍ଆର୍ ଉଭୟ ସରକାରୀ ଓ ବେସରକାରୀ ପରୀକ୍ଷାଗାରଗୁଡ଼ିକୁ କୋଭିଡ୍ ନାଇଷ୍ଟିନ୍ ନମୁନା ପରୀକ୍ଷା ପାଇଁ ଅନୁମତି ଦେଉଛି

ତାହେଲେ ଯାଇ ଭୂତାଣୁ ସଂକ୍ରମଣ ଶୂଙ୍ଖଳକୁ ଭଙ୍ଗାଯାଇ ପାରିବ ଡକ୍ର ଗୁଲେରିଆ କହିଛନ୍ତି ଭାରତରେ ଆରୋଗ୍ୟ ହାର ବୃଦ୍ଧି ପାଇବାରେ ଲାଗିଛି ଓ ଦେଶର ମହାନଗରିଗୁଡ଼ିକରେ ଆସନ୍ତା କିଛି ସପ୍ତାହ ମଧ୍ୟରେ ନୂଆକରି ସଂକ୍ରମିତ ହେଉଥିବା ଲୋକମାନଙ୍କ ସଂଖ୍ୟା ହ୍ରାସ ପାଇବ ତେବେ ମୋଟାମୋଟି ସଂକ୍ରମଣ ହ୍ରାସ ପାଇବା ପାଇଁ ଆଉ କିଛି ଅଧିକ ସମୟ ଲାଗିପାରେ ବୋଲି ସେ କହିଛନ୍ତି ପିଏମ୍ ଲି ସିଏନ୍ ଲୁଙ୍ଗ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲି ସିଏନ୍ ଲୁଙ୍ଗ୍ ସାଧାରଣ ନିର୍ବାଚନରେ ବିପୁଳ ବିଜୟ ହାସଲ କରିଥିବାରୁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଶ୍ରୀ ଲୁଙ୍ଗ୍ଙ୍କ ପିପୁଲ୍ ଆକସନ୍ ପାର୍ଟି ସିଙ୍ଗାପୁର ସାଧାରଣ ନିର୍ବାଚନରେ ବିଜୟ ହାସଲ କରିଛି ଫଳରେ ଶ୍ରୀ ଲୁଙ୍ଗ୍ କ୍ରମାନ୍ୱୟରେ ଚତୁର୍ଥଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି

ଏହା ବ୍ୟତୀତ ସ୍କୁଲ ଶିକ୍ଷକମାନଙ୍କୁ ମୋବାଇଲ୍ ଆପ୍ ବିଷୟରେ ଅଧିକ ଅବଗତ କରାଇବା ଉଦ୍ଦେଶ୍ୟରେ ବିଭିନ୍ନ ସମୟରେ ଶିକ୍ଷକ ତାଳିମ ସେସନ୍ଗ୍ରଡ଼ିକର ମଧ୍ୟ ଆୟୋଜନ କରାଯିବ ନୀତିଆୟୋଗ ମ୍ରଖ୍ୟ କାର୍ଯ୍ୟ ନିର୍ବାହୀ ଅଫିସର୍ ଅମିତାଭ୍ କାନ୍ତ କହିଛନ୍ତି କୋଭିଡ୍ ନାଇଷ୍ଟିନ୍ ସଂକ୍ରମଣ ଯୋଗୁଁ ସବୁ କାର୍ଯ୍ୟରେ ବଡ଼ ବଡ଼ ପ୍ରତିବନ୍ଧକମାନ ଦେଖାଦେଉଛି ଯାହାର ବୈଷୟିକଞ୍ଜାନ ମାଧ୍ୟମରେ ସମାଧାନ କରାଯାଉଛି ସେ କହିଛନ୍ତି ପ୍ରଧାନମନ୍ତ୍ରୀ ଦେଶର ନାଗରିକମାନଙ୍କୁ ବୈଷୟିକଜ୍ଞାନର ବ୍ୟବହାର ଓ ଆତ୍ମ ନିର୍ଭର ଭାରତ ପାଇଁ ଉସାହିତ କରୁଛନ୍ତି ସେ କହିଛନ୍ତି ଦେଶର ଛାତ୍ରଛାତ୍ରୀମାନଙ୍କ ପାଇଁ ତରୁଣ ବୟସରୁ ଏହିସବୁ ଦକ୍ଷତା ହାସଲ କରିବା ନିହାତି କରୁରୀ ଯାହାଫଳରେ ଦେଶର ପରବର୍ତ୍ତୀ ପିଢ଼ି ବୈଷୟିକଞ୍ଜାନ କ୍ଷେତ୍ରରେ ଅଗ୍ରଣୀ ଭୂମିକା ନେଇପାରିବ